ରନୂସିଂହାସନ ନିକଟରେ ଠିଆ ହୋଇ ରାଷ୍ଟ୍ରପତି ଶ୍ରୀକୀଉଙ୍କୁ ଦର୍ଶନ ଓ ପ୍ରଜାର୍ଚ୍ଚନା କରିବେ ଏହାପରେ ସେ ବିମଳା ଓ ମହାଲଷ୍ଷୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି

ସେ କହିଛନ୍ତି ମୋ ସ୍କୁଲ ଭଳି ମୋ କଲେଜ୍ ଅଭିଯାନ ମଧ୍ଧ ସଫଳ ହେବ

ମଧୁର ଜଳର ଅପଚୟ ରୋକିବା ଏ ବାବଦରେ ଜନସଚେତନତା ସୂଷ୍ଟି କରିବା ଏହି ଦିବସ ପାଳନର ମୂଳଲକ୍ଷ୍ୟ